ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି କେବଳ ଦୁଇ ଡୋଜ କୋଭିସିଲ୍ଡ ଟିକା କ୍ଷେତ୍ରରେ ସାନି ସମୟ ବ୍ୟବଧାନ ରହିବ କୋଭାକସିନ୍ ଟିକା କ୍ଷେତ୍ରରେ ଏହି ସମୟସୀମା ରହିବ ନାହିଁ ବର୍ତ୍ତମାନ ଚାଲିଥିବା ଟିକାକରଣ ଅଭିଯାନରେ ଏହି ଦୁଇ ପ୍ରକାର ଟିକା ଦିଆଯାଉଛି

ବର୍ତ୍ତମାନ ନ୍ନଆ ସଂକ୍ରମଣ ବୃଦ୍ଧି ପାଉଥିବା ସଂକ୍ରାନ୍ତରେ ଶ୍ରୀ ଭୂଷଣ କହିଛନ୍ତି ମହାରାଷ୍ଟ୍ର ଓ ପଞ୍ଜାବରେ ନୃଆ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ଦ୍ୱାରା ଦେଶ ପାଇଁ ଉଦ୍ବେଗଜନକ ସ୍ଥିତି ସୃଷ୍ଟି ହୋଇଛି

ଶିଶୁ ଯତ୍ନ ଓ ସୁରକ୍ଷା ସମ୍ପର୍କୀତ ଏହି ସଂଶୋଧିତ ଆଇନ୍ ଉପରେ ବିବେଚନା ଓ ଅନୁମୋଦନ ପାଇଁ ଲୋକସଭାରେ ବିତର୍କ ହେବ

ତୁରନ୍ତ ମାମଲାର ଫଇସଲା କରିବା ଏବଂ ଉତ୍ତରଦାୟିତା ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଏହି ସଂଶୋଧିତ ବିଲ୍ କ୍ଷମତା ପ୍ରଦାନ କରିପାରିବ ଶିଶ୍ର କଲ୍ୟାଣ କମିଟି ସଦସ୍ୟମାନଙ୍କୁ ନିଯୁକ୍ତି ଦେବାପାଇଁ ଯୋଗ୍ୟତା ମାନ ଧାର୍ଯ୍ୟ କରିବା ଏବଂ ପୂର୍ବରୁ ଧାର୍ଯ୍ୟ ହୋଇପାରୁନଥିବା ଗୁରୁତର ଅପରାଧ ଗୁଡ଼ିକୁ ଶ୍ରେଣୀଭୁକ୍ତ କରିବା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି

ଶ୍ରୀମତୀ ଇରାନୀ କହିଛନ୍ତି ତୁରନ୍ତ ଶିଶୁମାନଙ୍କୁ ରିଲିଭ୍ ଦେବାପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତାପନ୍ନ କରିବା ପାଇଁ ସରକାର ଚାହୁଁଛନ୍ତି ବିତର୍କ ଆରମ୍ଭ କରି କଂଗ୍ରେସ ସଦସ୍ୟା ପ୍ରେନୀତ କୌର କହିଛନ୍ତି ବିଳୟରେ ହେଲେ ମଧ୍ୟ ସରକାର ଶିଶୁମାନଙ୍କ ପ୍ରତି ପ୍ରାଧାନ୍ୟ ପ୍ରଦାନ କରିବା ଅତି ଆନନ୍ଦର ବିଷୟ ବିଲ୍ପ୍ରତି ସମର୍ଥନ ଜଣାଇ ବିଜେପିର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଗୁରୁତର ଅପରାଧ ଗୁଡ଼ିକର ସଂଜ୍ଞା ନିରୁପଣ କରିବା ଏବଂ ଶିଶୁ କଲ୍ୟାଣ କମିଟିଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ଏହି ବିଲ୍ ଅଧିକ ସହାୟକ ହେବ

ଏଥିସହିତ ପାର୍ଲାମେଷ୍ଟର ବଜେଟ୍ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଛି

ସେ କହିଛନ୍ତି ୟୁପିଏ ଶାସନ କାଳରେ ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଅନେକ ପ୍ରକାରର ତ୍ରୁଟି ରହିଥିଲା ଏବଂ ନରେନ୍ଦ୍ର ମୋଦୀ ସରକାର ମୁଦ୍ରାସ୍କୀତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଛନ୍ତି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆଗତ ମୂଳଅଭିଯୋଗ ପତ୍ର ଆଧାରରେ କୋର୍ଟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ଆସେମ୍ ି ନିର୍ବାଚନ ଆସାମ ଓ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ପାଇଁ ପ୍ରଚାର କାର୍ଯ୍ୟ ଆସନ୍ତାକାଲି ସନ୍ଧ୍ୟାରେ ସରିଯାଉଥିବାରୁ ପ୍ରଚାର କାର୍ଯ୍ୟ ଏବେ ଜୋରସୋରରେ ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଏହି ଦୁଇଟି ଯାକ ରାଜ୍ୟର ବିଭିନ୍ନ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ଆସାମର ଲକ୍ଷ୍ମୀପୁର ଜିଲ୍ଲାର ବିହୁପୁରିଆ ଏବଂ ଦାରଙ୍ଗ ଜିଲ୍ଲାର ସ୍ରିପାଝରଠାରେ ଶ୍ରୀ ମୋଦୀ ଉଦ୍ବୋଧନ ଦେଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ନୂଆ କୃଷି ବିଲ୍ ଦେଶବାସୀଙ୍କ ପାଇଁ ନୂଆ ନୂଆ ସୁବିଧାସୁଯୋଗ ସୃଷ୍ଟି କରିବ ସେ କହିଛନ୍ତି କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ଆସାମରେ ଦ୍ରତ ବିକାଶ ସାଧନ ହୋଇପାରିଛି ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର କନ୍ତିଠାରେ ଏକ ସଭାରେ ଉଦ୍ବୋଧନ ଦେବାବେଳେ ଶ୍ରୀ ମୋଦୀ କହିଛନ୍ତି ପଶ୍ଚିମବଙ୍ଗରେ ଅସଲ ପରିବର୍ତ୍ତନର ଆବଶ୍ୟକତା ରହିଛି

ତେଶେ ତୂଣମୂଳ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଙ୍କୁଡାଜିଲ୍ଲାର ବିଷ୍ଣୁପୁରଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାବେଳେ ବିଜେପି ମିଥ୍ୟା ପ୍ରଚାର ଚଳାଇଛି ବୋଲି ସେ ଅଭିଯୋଗ କରିଛନ୍ତି ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ କଲ୍ୟାଶମୂଳକ ଯୋଜନା ସଂକ୍ରାନ୍ତରେ ସେ ସୂଚନା ଦେଇଥିଲେ ଆସାମରେ ତିନିପର୍ଯ୍ୟାୟ ନିର୍ବାଚନ ହେଉଥିବାବେଳେ ପଶ୍ଚିମବଙ୍ଗରେ ଏଥର ଆଠ ପର୍ଯ୍ୟାୟ ନିର୍ବାଚନ ହେବ

ତାମିଲନାଡ଼ୁ କେରଳ ଓ ପୁଡ଼ୁଚେରୀରେ ମଧ୍ୟ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି କେନ୍ଦ୍ରମନ୍ତ୍ରୀ ପ୍ରକାଶ କାଭେଡକର କେରଳ ବିଧାନସଭା ଆସନ ପାଇଁ ଗତକାଲି ଥିରୁଅନନ୍ତପୁରମ୍ଠାରେ ଏନଡିଏର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି ତେଣେ ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲିଠାରୁ ପ୍ରାର୍ଥ୍ୟପତ୍ରଗୁଡିକୁ ଯାଞ୍ଚ କରାଯାଉଛି